ସରକାରୀ ସୂତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି କଥାବାର୍ତ୍ତାରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣ ମୁଖ୍ୟ ପ୍ରସଙ୍ଗ ରହିବ ଚୀନ୍ ଅନେକ ସ୍ଥାନରୁ ଏହାର ସୈନ୍ୟ ଅପସାରଣ କରିନେଇଛି ଗତ ଏକ ସପ୍ତାହ ଭିତରେ ଚୀନ୍ ଫିଙ୍ଗର ଫୋର୍ ରିଜ୍ ଲାଇନ୍ଠାରେ ଏହାର ସୈନ୍ୟ ସଂଖ୍ୟା ହ୍ରାସ କରିଛି ପ୍ରଧାନମନ୍ତ୍ରୀ ଫସଲବୀମା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ଖରିଫ୍ ରତୁରେ ଏହାର କାର୍ଯ୍ୟନ୍ୱୟନ ଏବଂ ଏହି ଯୋଚ୍ଚନାରେ ଅଣାଯାଇଥିବା କେତେକ ପରିବର୍ତ୍ତନର ସଫଳତା ଉପରେ ବିଶେଷ ଭାବରେ ଶ୍ରୀମତୀ ସୀତାରମଣ ସମୀକ୍ଷା କରିଥିଲେ ଏହି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ଚାଷୀମାନଙ୍କୁ ଏହି ଯୋଜନାରେ ସାମିଲ କରିବା ଏବଂ ଧାର୍ଯ୍ୟ ସମୟରେ ବୀମା ଦାବି ପୈଠକ କରିବା ଲାଗି ରାଜ୍ୟଗୁଡ଼ିକୁ ଶ୍ରୀମତୀ ସୀତାରମଣ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଣାଯାଇଥିବା ସୁଧାରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବୃଦ୍ଧି କରି କୃଷି ସମବାୟ ଏବଂ କୃଷକ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରାଯାଇଛି ବୋଲି କଲ୍ୟାଣ ବିଭାଗର ସଚିବ ବୈଠକରେ ସ୍ବଚନା ଦେଇଥିଲେ ଏହି ବୈଠକରେ ଅର୍ଥ ସେବା ସଚିବ ଦେବାଶିଷ ପଶ୍ଡାଙ୍କ ସମେତ କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗୀୟ ସଚିବ ଏବଂ ସାଧାରଣ ବୀମା କମ୍ପାନୀ ଓ ଅନୁସୂଚୀତ ବାଣିଜ୍ୟିକ ବ୍ୟାଙ୍କ୍ର ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ

ସେ କହିଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶରେ ଖର୍ଚ୍ଚ ହେବାକୁ ଥିବା ସମ୍ପର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟୟର ଦୁଇ ତୂତୀୟାଂଶ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ନିୟମିତ ସମୀକ୍ଷା କରାଯାଇ ଅଧିକ ସୁଦୃଢ଼ କରାଯିବାକୁ ସେ ଅର୍ଥ କମିଶନକୁ ପରାମର୍ଶ ଦେଇଛନ୍ତି

ଜାତୀୟ ସ୍ୱାସ୍ଥ୍ୟନୀତି ଅନୁଯାୟୀ ଯେଉଁ ରାଜ୍ୟଗୁଡ଼ିକ ଲକ୍ଷ୍ୟ ପୂରଣ କରିପାରିଛନ୍ତି ସେମାନଙ୍କୁ ଅଧିକ ଆର୍ଥିକ ପ୍ରୋହାହନ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଅର୍ଥରାଶି ବୃଦ୍ଧି କରାଯାଇଛି ବୋଲି ଡକୁର ହର୍ଷବର୍ଦ୍ଧନ କହିଛନ୍ତି ରାଜସ୍ଥାନ କଂଗ୍ରେସ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକରେ ଅଶୋକ ଗେହେଲଟଙ୍କ ନେତୃତ୍ୱକୁ ସମର୍ଥନ ନେଇ ଏକ ସଂକଳ୍ପ ପାରିତ ହୋଇଛି ଜୟପୁରଠାରେ ଗତକାଲି ଏହି ବୈଠକ ଅନୁଷ୍ଠିତ ହୋଇଥିଲା ରାଜସ୍ଥାନ ସରକାରରେ ସମ୍ପ୍ରତି ସୃଷ୍ଟ ରାଜନୈତିକ ସଂକଟ ପରିପ୍ରେକ୍ଷୀରେ ଏହି ବୈଠକ ବିଶେଷ ଗୁରୁତ୍ୱ ବହନ କରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ବିରୋଧ କରିବା ପରେ ସେଠାରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି

ଗତକାଲିର ବୈଠକରେ ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତଥିବା ସଦସ୍ୟଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ଭାରତୀୟ ଟ୍ରାଇବାଲ୍ପାର୍ଟି ଏହି ପରିପ୍ରେକ୍ଷୀରେ ଦଳର କର୍ମକର୍ତ୍ତାଙ୍କୁ ନିରପେକ୍ଷତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛି ପାର୍ଟି ସଭାପତି ହମେସ ଭାଇ ବାସଭା କହିଛନ୍ତି ଯଦି ବିଧାନସଭାରେ ଭୋଟିଂ କରାଯାଏ ତେବେ ତାଙ୍କ ଦଳ ବିଜେପି କିମ୍ବା କଂଗ୍ରେସକୁ ସମର୍ଥନ କରିବ ନାହିଁ

ଅନ୍ୟ ପକ୍ଷରେ ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ତାଙ୍କ ଦଳ ପରିସ୍ଥିତି ଉପରେ ଦୃଷ୍ଟି ରଖିଛି ଠିକଣା ସମୟରେ ଦଳ ପକ୍ଷରୁ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସେ ସ୍ଟଚନା ଦେଇଛନ୍ତି

ଏଥିମଧ୍ୟରେ କମ୍ପାନୀର ସୁରତ ଏବଂ ଅହମ୍ମଦାବାଦଠାରେ ଥିବା ବାଶିଜ୍ୟିକ ଅଫିସ୍ ଘରୋଇ ଜମି ଏବଂ ଅଣକୃଷି ଜମିକୁ ଜବତ କରିଛି ସିବିଆଇ ଏବଂ ଗାନ୍ଧିନଗର ଏସ୍ସିବିଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏଫ୍ଆଇଆର୍ ପରିପ୍ରେକ୍ଷୀରେ ଇଡି ପକ୍ଷରୁ କଳାଧନ ନିବାରଣ ଆଇନ୍ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି

ମିଥ୍ୟା ଷ୍ଟକ୍ ଷ୍ଟେଟ୍ମେଣ୍ଟସ୍ ଏବଂ ଆର୍ଥିକ କାରବାର ସଂକ୍ରାନ୍ତ କାଗଜପତ୍ର ବ୍ୟାଙ୍କ୍ରେ ଦାଖଲ କରି ଆର୍ଡୋର ଗ୍ରପ୍ ଅଫ୍ କମ୍ପାନୀଜ୍ ଏହି ଠକେଇ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ସଦାନନ୍ଦ ଗୌଡ଼ା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ସାର କ୍ଷେତ୍ରର ଅଂଶିଦାରମାନଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଆୟୋଜିତ ବୈଠକରେ ସମୀକ୍ଷା କରିଛନ୍ତି ସାର କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି ଏହି ବୈଠକରେ ଦେଶରେ ସାର ବ୍ୟବହାର କ୍ଷେତ୍ରର ଦେଖାଦେଇଥିବା ଅସମାନତା ପ୍ରସଙ୍ଗରେ ସେ ନିଜର ମତ ଉପସ୍ଥାପନ କରିଛନ୍ତି ଏ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଆହ୍ଚାନ ଉପରେ ବୈଠକରେ ଅଂଶଗ୍ରହଣ କରିଥିବା ସଦସ୍ୟମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ ଚାଷୀଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବା ଲାଗି ସାର କ୍ଷେତ୍ରରେ ଅଧିକ ସଂସ୍କାରର ଆବଶ୍ୟକତା ରହିଛି ବୋଲି ସାର ଓ ରସାୟନ ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକରେ ସାର ଏବଂ କୃଷି ବିଭାଗର ସଚିବ ନୀତି ଆୟୋଗର ବରିଷ୍ଣ ଅଧିକାରୀ ଭାରତୀୟ ସାର ସଂଘର ସଦସ୍ୟ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଣ ଅଧିକାରୀ ଯୋଗ ଦେଇଥିଲେ କ୍ରୀଡ଼ାମନ୍ତ୍ରୀ କିରନ୍ ରିଜିଜୁ ଦେଶରେ ତୂଶମୂଳ ସ୍ତରୀୟ କ୍ରୀଡ଼ାର ବିକାଶ ନେହରୁ ଯୁବକେନ୍ଦ୍ର ଏବଂ ଏନ୍ଏସ୍ଏସ୍ର ବିଭିନ୍ନ କାର୍ଯ୍ୟକଳାପ ନେଇ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରନ ରିଜିଜ୍ଜୁ ଆକ୍ରିଠାରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ୱୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଦୂଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କରୋନା ସଚେତନତା ସହ ରାଜ୍ୟ ସ୍ତରରେ କ୍ରୀଡ଼ାର ବିକାଶ ନେଇ ବିସ୍ତୃତ ଆଲୋଚନା କରାଯିବ ଜିଲ୍ଲା ଏବଂ ବ୍ଲକ୍ ସ୍ତରରୁ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ଶ୍ରୀ ରିଜିଜ୍ କହିଛନ୍ତି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବାକୁ ନିଷ୍ପଭି ନିଆଯାଇଛି

ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡ଼ାନୀତି ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଶ୍ରୀ ରିଜିକୁ ସୂଚନା ଦେଇଛନ୍ତି ଏହି ଦୁଇଦିନିଆ ଆଲୋଚନାରେ ଭାଗ ନେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି

ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍କର ରାଜୀବ କୁମାର ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି

ଭାରତ ସହିତ ବାଙ୍ଗଲାଦେଶ ଜର୍ଜରିଆ କେନିଆ ମରକୋ ନେପାଳ ନାଇଜର ନାଇଜେରିଆ ଏବଂ ଉଗାଣ୍ଡା ସେମାନଙ୍କ ଦେଶର ରିପୋର୍ଟ ଉପସ୍ଥାପନ କରିଛନ୍ତି